ତଦନ୍ତରୁ ସ୍ୱଷ୍ଟ ଯେ ଅଭିଯୁକ୍ତମାନେ ଏକ ସନ୍ତାସବାଦୀ ଗ୍ୟାଙ୍ଗ ତିଆରି କରି ଭାରତକୁ ଅନେକ ନିଶାଦବ୍ୟ ଆଣ୍ରଥିଲେ ଆର୍ବିଆଇ ପାଞ୍ଚ କୋଟି ବା ତଦୁର୍ଦ୍ଧ ଟଙ୍କାର କାରବାର ସମ୍ପର୍କରେ ସେଣ୍ଟ୍ରାଲ୍ ରିପୋଟ୍ଟିଟୋରି ଅଫ୍ ଇନ୍ଫର୍ମମେସନ୍ ଅନ୍ ଲାର୍ଜ କ୍ରେଡିଟସ୍ ସିଆର୍ଆଇଏଲ୍ସିକୁ ଅବଗତ କରାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସମସ୍ତ ବୃହତ୍ ସମବାୟ ବ୍ୟାଙ୍କ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି

ଗତକାଲି ଜାମ୍ମୁଠାରେ ଏ ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଦୁଲ୍ଲ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଆୟୁଷମିଶନ୍ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଯେଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ଆବଶ୍ୟକ ମାନବସମ୍ଭଳ ସହିତ ଉପଯୁକ୍ତ ଭିଭିଭୂମି ନିର୍ମାଣ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ଏହାଛଡ଼ା ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ରମାନ ପ୍ରତିଷ୍ଠା କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରିବା ଲାଗି ଶ୍ରୀ ଦୁଲ୍ଲ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

କାଞ୍ଗୁଠାରେ ସ୍କୁଲ ଶିକ୍ଷା ବିଭାଗ କମିଶନର ସରିତା ଚୌହାନ ଏହି ସୂଚନା ଦେଇଛନ୍ତି

ଆର୍ମି ଚିଫ୍ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ୱତ କହିଛନ୍ତି ଭାରତୀୟ ସେନାବାହିନୀର ମାନବାଧିକାର ଆଇନ୍ ପ୍ରତି ସର୍ବୋଚ୍ଚ ସମ୍ମାନ ରହିଛି ଦେଶବାସୀଙ୍କର ମାନବଅଧିକାର ସୁରକ୍ଷା ସୁନିଶ୍ଚିତ କରିବା ସହ ଏହାର ପ୍ରତିକୃଳ ଦିଗପ୍ରତି ମଧ୍ୟ ସେନାବାହିନୀ ସଚେତନ ଅଛି ବୋଲି ଶ୍ରୀ ରାଓ୍ୱତ କହିଛନ୍ତି କାତୀୟ ମାନବାଧିକାର ଆୟୋଗଙ୍କ ପକ୍ଷରୁ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଯୁଦ୍ଧ ସମୟରେ ଏବଂ ଯୁଦ୍ଧବନ୍ଦୀମାନଙ୍କର ମାନବ ଅଧିକାର ସୁରକ୍ଷିତ ରଖିବା ସମ୍ପର୍କୀତ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସନ୍ତ୍ରାସବାଦକୁ ପ୍ରତିହତ କରିବା ଏବଂ ଅନୁପ୍ରବେଶକାରୀଙ୍କୁ ରୋକିବା ଲାଗି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅପରେସନ ପ୍ରତିକୂଳ ପରିସ୍ଥିତିରେ ହେଉଥିବା ଦୃଷ୍ଟିରୁ ଏହାକୁ ଶ୍ରୀ ରାଓ୍ୱତ ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ବର୍ଷ୍ଣନା କରିଛନ୍ତି ଏହି ଅପରେସନ ସମୟରେ ନିରିହ ଜନତା ଏବଂ ସେମାନଙ୍କର ସମ୍ପଭିର ଯେଭଳି କୌଣସି କ୍ଷତି ନହୁଏ ସେ ଦିଗପ୍ରତି ମଧ୍ୟ ସେନାବାହିନୀ ଅତ୍ୟନ୍ତ ଯତ୍ନଶୀଳ ବୋଲି ସେନାଧ୍ୟକ୍ଷ କହିଛନ୍ତି ସିଜ୍ ଫାୟାର୍ ଜାମ୍ମୁ ଡିଭିକନର ରାଜୌରୀ ଜିଲ୍ଲା ସୀମାରେ ପାକିସ୍ତାନ ସେନା ଗତକାଲି ଦ୍ୱିତୀୟଥର ପାଇଁ ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି କେତେକ ଭାରତୀୟ ଘାଟି ଓ ଜନବସତି ଅଞ୍ଚଳକୁ ଲକ୍ଷ୍ୟ କରି ସେମାନେ ଗୁଳିମାଡ଼ କରିଛନ୍ତି

ଭାରତୀୟ ଯବାନମାନେ ଏହାର ତତକ୍ଷଣାତ ପାଲଟା ଜବାବ ଦେଇଥିଲେ ପାକିସ୍ତାନୀ ଗୁଳିଗୋଳା ବର୍ଷଣ ଦ୍ୱାରା ଭାରତପଟରୁ କିଛି କ୍ଷତି ହୋଇନାହିଁ

ରାଜ୍ୟବ୍ୟାପୀ ସାଧାରଣ ଜନତା ନିଜର ଦୈନନ୍ଦିନ ଜୀବନ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିଥିଲେ ଗତକାଲି ଶୁକ୍ରବାରର ପ୍ରାର୍ଥନାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାର ବିଭିନ୍ନ ସର୍ଶକାତର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ରାଜ୍ୟ ପୁଲିସ୍ ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ ଅର୍ଦ୍ଧସାମରିକ ବାହିନୀଙ୍କ ସମେତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସୁରକ୍ଷା ବାହିନୀକୁ ମୁତୟନ କରାଯାଇଥିଲା ଏହାଛଡ଼ା ସ୍ୱର୍ଶକାତର ଅଞ୍ଚଳରେ ଥିବା ମସଜିଦ୍ଗୁଡ଼ିକ ନିକଟରେ ମଧ୍ୟ ବରିଷ୍ଣ ପୁଲିସ୍ ଅଧିକାରୀମାନେ ପେଟ୍ରୋଲିଂ କରୁଥିଲେ

ଆମର ଲକ୍ଷ୍ନୌ ସମ୍ଘାଦଦାତା ଜଣାଇଛନ୍ତି ପୁଲିସ୍ ସମସ୍ତ ଅଞ୍ଚଳ ଉପରେ ତୀକ୍ଷ୍ନ ଦୂଷ୍ଟି ରଖିଛି ଏବଂ ଏ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିବା ଖବର ହସ୍ତଗତ ହୋଇନାହିଁ କୋଲ୍ଡ ଓେଭ୍ ଜାତୀୟ ରାଜଦାନୀ ଦିଲ୍ଲୀରେ ଗତକାଲି ଚଳିତ ରତୁର ସର୍ବନିମ୍ବ ତାପମାତ୍ରା ରେକର୍ଡ ସହ ଉତ୍ତର ଭାରତର ଅନେକ ଅଞ୍ଚଳରେ ଶୀତଲହରୀ ଜାରି ରହିଛି

ହିମାଚଳ ପ୍ରଦେଶ କୁଫ୍ରି ମାନାଲି ସୋଲାନ ଭୁନତାର ସୁନ୍ଦରନଗର ଏବଂ କଚ୍ଚାରେ ତାପମାତ୍ରା ଶୂନ୍ ଡିଗ୍ରୀ ସେଲ୍ସିୟସ ତଳେ ରହିଛି

ପାଣିପାଗ ବିଭାଗ କହିଛି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତର ପୂର୍ବ ଓ କେନ୍ଦ୍ରୀୟ ଭାରତରେ ଅତ୍ୟଧିକ ଶୀତଲହରୀ ଜାରି ରହିବ

ଏଚ୍ଆର୍ଡି କେନ୍ଦ୍ର ମାନବ ସମ୍ଘଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ପ୍ରତ୍ୟେକ ଅନୁଷ୍ଠାନର ସଫଳତାକୁ ଗଣମାଧ୍ୟମରେ ପ୍ରୋହାହନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ସାମାଜିକ ଗଣମାଧ୍ୟମ ହିଁ ଏହି ଉଦ୍ଦେଶ୍ୟ ସାଧନ ଦିଗରେ ଏକ ଉପଯୁକ୍ତ ମାଧ୍ୟମ ବିଭିନ୍ନ ଅନୁଷ୍ଠାନର ସଫଳତା ଉପରେ ଆଲୋକପାତ କରିବା ଦିଗରେ ସାମାଜିକ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ଶ୍ରୀ ନିଶାଙ୍କ କହିଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଏ ସମ୍ପର୍କୀତ ଏକ କର୍ମଶାଳାକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି ସେ କହିଛନ୍ତି ବିଭିନ୍ନ ଅନୁଷାନକୁ ଏକତ୍ରିତ କରିବା ସହ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟର ସଫଳତାକୁ ଲୋକଲୋଚନକୁ ଆଶିବା ଦିଗରେ ସାମାଜିକ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏଆର୍ ଇଣ୍ଡିଆ ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଉଡ଼ାନ ଅଧୀନରେ ଏୟାର୍ ଇଣ୍ଡିଆ ପକ୍ଷରୁ କାଲାବୁରାଗିରୁ ବେଙ୍ଗାଲୁରୁ ଏବଂ ମହିଶୁରକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହୋଇଛି କାଲାବୁରାଗି ବିମାନ ବନ୍ଦରର ବିକାଶ କରାଯିବା ପରେ ସେଠାରୁ ବେଙ୍ଗାଲ୍ୱରୁ ସମେତ କର୍ଷାଟକର ବିଭିନ୍ନ ବାଣିଜ୍ୟିକ କେନ୍ଦ୍ରକୁ ବିମାନ ଉଡ଼ାଣ ସମ୍ଭବ ହୋଇପାରିଛି

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପ୍ରତିଯୋଗୀତାର ପ୍ରଥମ ରାଉଣ୍ଡରେ ଏହି ଦୁଇ ପ୍ରତିଯୋଗୀ ବିଜୟ ଲାଭ କରିବା ପରେ ଆଜି ଫାଇନାଲ୍ରେ ପରସ୍କରକୁ ଭେଟିବେ ଜରିନ ଜାତୀୟ ଚାମ୍ପିୟନ୍ ଜ୍ୟୋତି ଗୁଲିଆଙ୍କୁ ଏହି ରାଉଣ୍ଡରେ ପରାସ୍ତ କରିଥିବା ବେଳେ ମ୍ୟାରିକମ୍ ରିତୁ ଗ୍ରିୱାଲଙ୍କୁ ପରାସ୍ତ କରିଛନ୍ତି

ଆସନ୍ତାବର୍ଷ ଫେବୃୟାରୀରେ ଚୀନ୍ଠାରେ ଅଲିମ୍ପିକ୍ୱର ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହେବ ସେହିଭଳି ଏହି ପର୍ଯ୍ୟାୟ ଲାଗି ପୁରୁଷ ବର୍ଗରେ ଦୁଇଦିନିଆ ପ୍ରତିଯୋଗୀତା କର୍ଣ୍ଣାଟକର ବେଲାରିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି